ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତା କରି ଶ୍ରୀ ମୋଦି କହିଛନ୍ତି ଗୃହ ନିର୍ମାଣ କ୍ଷେତ୍ରକୁ ମଧ୍ୟସ୍ଥ ଓ ଦୁର୍ନୀତିଠାରୁ ମୁକ୍ତ କରି କୌଣସି ଅସୁବିଧା ବିନା ଲୋକମାନେ ଯେପରି ସେମାନଙ୍କର ନିଜର ବାସଗୃହ ପାଇପାରିବେ ସେ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ଗୃହ ନିର୍ମାଣ କ୍ଷେତ୍ରରେ ସର୍ବାଧକ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି ଓ ଏଥିଯୋଗୁଁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଗରିବ ଲୋକମାନଙ୍କପାଇଁ ଶୀଘ୍ର ଶସ୍ତା ବାସଗୃହ ନିର୍ମାଣ କରାଯାଇପାରୁଛି ଶ୍ରୀ ମୋଦି କହିଛନ୍ତି ଆବାସ ଯୋଜନା କେବଳ ଗୃହ ନିର୍ମାଣ ମଧ୍ୟରେ ସୀମିତ ନୁହେଁ ଏହା ଜଣକର ବାସଗୃହର ସ୍ୱପ୍ନକୁ ସାକାର କରି ଉତ୍ତମ କ୍ରୀବନ ଯାପନ କରିବା ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ଏଭଳି ବାର୍ତ୍ତାଳାପ ଅତ୍ୟନ୍ତ ଆନନ୍ଦଦାୟକ କାରଣ ଏହା ମାଧ୍ୟମରେ ଯୋଜନାର ବିଭିନ୍ନ ଦିଗ ବିଷୟରେ ଜଣେ ଅବଗତ ହୋଇପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ମହିଳା ଦିବ୍ୟାଙ୍ଗ ଅନୁସୂଚିତ ଜାତି ଉପଜାତି ଅନ୍ୟାନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁମାନେ ଯେଭଳି ବାସଗୃହ ପାଇପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି ଏହି ଯୋଜନାଯୋଗୁଁ ଲୋକମାନଙ୍କପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଛି ଓ ଏଥିସହିତ ସରକାର ମଧ୍ୟ ଉତ୍ତମ ମାନର ବାସଗୃହ ନିର୍ମାଣ ସକାଶେ ଦକ୍ଷତା ବୃଦ୍ଧି ଦିଗରେ କାର୍ଯ୍ୟ କରୁଛନ୍ତି ପୂର୍ବରୁ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଓ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ହିତାଧିକାରୀମାନଙ୍କ ସହିତ 'ନମୋ ଆପ୍' ମାଧ୍ୟମରେ ବାର୍ତ୍ତାଳାପ କରିସାରିଛନ୍ତି

ବିଶ୍ୱ ପରିବେଶ ଦିବସ ଅବସରରେ ଏକ ବାର୍ତ୍ତା ଦେଇ ସେ କହିଛନ୍ତି ଭବିଷ୍ୟତ ପିଡ଼ି ପାଇଁ ଏକ ପରିବେଶ ଉପଯୋଗୀ ଓ ପ୍ରଦ୍ଦଷଣମୁକ୍ତ ବାତାବରଣ ଯୋଗାଇବା ଆମ ସମସ୍ତଙ୍କର ଦାୟିତ୍ୱ ସେ କହିଛନ୍ତି ଚଳିତବର୍ଷ ଭାରତ ବିଶ୍ୱ ପରିବେଶ ଦିବସର ଆୟୋଜନ କରୁଛି ଏକ ଟ୍ୱିଟ୍ ବାର୍ଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭବିଷ୍ୟତ ବଂଶଧରମାନେ ଯେଭଳି ଏକ ସ୍ୱଚ୍ଛ ତଥା ସବୁଜ ବିଶ୍ୱରେ ବାସ କରିବେ ତାହା ଆମକୁ ନିଶ୍ଚିତ କରିବାକୁ ହେବ ପ୍ରଧାନମନ୍ତ୍ରୀ ଟ୍ୱିଟର୍ରେ ଏକ ଭିଡ଼ିଓ ବାର୍ତ୍ତା ମଧ୍ୟ ଦେଇଛନ୍ତି

ବିଭିନ୍ନ ଦେଶର ପରିବେଶ ମନ୍ତ୍ରୀ ଜାତିସଂଘ ପ୍ରତିନିଧି ଓ ବହୁ ଶିଳ୍ପ ସଂସ୍ଥାର ସଦସ୍ୟ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିବେ ଏହି ଅବସରରେ ରାଜପଥରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଶ୍ରୀ ମୋଦି ବୁଲି ଦେଖିବେ ପ୍ରଧାନମନ୍ତ୍ରୀ ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଭାରତ ବିଶ୍ୱ ପରିବେଶ ଦିବସର ଆୟୋଜନ କରିବା କଥା ଘୋଷଣା କରିଥିଲେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ଭାରତର ନେତୃତ୍ୱ ଦୃଷ୍ଟିରୁ ବିଶ୍ୱ ପରିବେଶ ଦିବସର ଆୟୋଜନପାଇଁ ଭାରତକୁ ସୁଯୋଗ ଦିଆଯାଇଛି

ସ୍ୱତନ୍ତ ବିଚାରପତି ଓପି ସାଇନି ଆକି ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଆଗୁଆ ଜାମିନ ବିଷୟ ଲୋଡ଼ି ଶ୍ରୀ ଚିଦାମ୍ଘରମ୍ କରିଥିବା ଆବେଦନ ଉପରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଅଧିକ ସମୟ ମାଗିବା ପରେ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଗତ ମାସରେ ଶ୍ରୀ ଚିଦାୟରମ୍ ତାଙ୍କର ଆଗୁଆ ଜାମିନ୍ ଆବେଦନ ଦାଖଲ କରିଥିଲେ ତାଙ୍କ ବିରୁଦ୍ଧରେ ସମସ୍ତ ପ୍ରମାଣ କେବଳ ଦସ୍ତାବିଜ୍ ସ୍ତରରେ ହୋଇଥିବାରୁ ଏହାକୁ କାରଣ ଦର୍ଶାଇ ସେ ଏହି ଜାମିନ୍ ଆବେଦନ କରିଥିଲେ ତାଙ୍କ ନିକଟରୁ କୌଣସି ଜିନିଷ ମିଳି ନ ଥିଲା ବୋଲି ସେ ଦର୍ଶାଇଥିଲେ

କାର୍ତ୍ତିଙ୍କୁ ମଧ୍ୟ ସେ ପର୍ଯ୍ୟନ୍ତ ଗିରଫ ହେବାରୁ ସୁରକ୍ଷା ପ୍ରଦାନ କରାଯାଇଛି ଇତି ମଧ୍ୟରେ ଶ୍ରୀ ଚିଦାୟରମ୍ ଏୟାର୍ସେଲ୍ ମାକ୍କିସ୍ କଳାଧନ ମାମଲାରେ ଆଜି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ସମ୍ମୁଖରେ ହାଜର ହୋଇଛନ୍ତି ସେ ତାଙ୍କ ଓକିଲଙ୍କ ସହ ଇଡିର ନୂଆଦିଲ୍ଲାସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥିଲେ ଇଡି ପକ୍ଷରୁ ତାଙ୍କର ବୟାନ୍ ରେକର୍ଡ଼ କରାଯିବାର ଅନୁମାନ କରାଯାଉଛି

ମାଲାୱାନ୍ ଥାନା ଅନ୍ତର୍ଗତ ବିଲ୍ଗ୍ରାମ୍ କନୌଜ ସଡ଼କଠାରେ ଦ୍ରତ ଗତିରେ ଯାଉଥିବା ଏକ ଡମ୍ପର୍ ଗୋଟିଏ ଟ୍ରାକ୍ଟରକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା ଶ୍ରମିକମାନେ ସେହି ଟ୍ରାକ୍ଟରଟିରେ ଯାଉଥିଲେ

ଆହତମାନଙ୍କୁ ନିକଟସ୍ଥ କନୌଜ କିଲ୍ଲା ହସ୍କିଟାଲ୍ରେ ଚିକିତ୍ସା କରାଯାଉଛି ସମସ୍ତ ଶ୍ରମିକ ହର୍ଦୋଇ ଜିଲ୍ଲାର ବୋଲି କଣାପଡ଼ିଛି

ସେହି ବସ୍ଟି ଆଜି ସକାଳୁ ଆଇଜଲ୍ରୁ ସିଆହାକୁ ଯାଉଥିଲା

ପୁଲିସ୍ କହିଛି ଗତରାତିରେ ଭୀଷଣ ବର୍ଷା ହେବାବେଳେ ମାଟି ଅତଡ଼ା ଖସି ସେହି ଘର ଉପରେ ଚଢ଼ିଯାଇଥିଲା ଜିଲ୍ଲା ଦୂର୍ବିପାକ ସହାୟତା ଦଳ ଓ ସ୍ଥାନୀୟ ସ୍ପେଚ୍ଛାସେବୀମାନେ ଘଟଣାସ୍ଥଳରେ ପହଞ୍ଚୁଛନ୍ତି